ସେଗୁଡ଼ିକ ମଧ୍ୟରେ ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ଼ ତ୍ରିପୁରା ହିମାଚଳ ପ୍ରଦେଶ ଚଣ୍ଡିଗଡ଼ ଗୋଆ ମଣିପୁର ନାଗାଲାଣ୍ଡ ଲଦାଖ ପୁଡୁଚେରୀ ଅରୁଣାଚଳ ପ୍ରଦେଶ ମେଘାଳୟ ମିଜୋରାମ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାଦ୍ରା ଓ ନଗର ହାବେଳି ଡାମନ୍ ଓ ଡିଉ ସିକ୍କିମ୍ ଏବଂ ଲକ୍ଷ୍ୟାଦ୍ୱୀପ ରହିଛି ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଷ୍ପଭି ନିଆଯିବା ଯୋଗୁଁ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକାଯାଇ ପାରିଛି

ସେ କହିଛନ୍ତି ସମସ୍ତ ପ୍ରକାରର ପରିବହନ ବ୍ୟବସ୍ଥାକୁ ପୁନର୍ବାର ଆରମ୍ଭ କରାଯାଇଛି କିନ୍ତୁ ଏହା ସତ୍ତ୍ୱେ ଭାରତରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସେଭଳି ଅଧିକ ବ୍ୟାପି ନାହିଁ

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ତାମିଲନାଡୁ ଦିଲ୍ଲୀ ଗୁଜରାତ ରାଜସ୍ଥାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ କର୍ଣ୍ଣାଟକ ବିହାର ଆନ୍ଧ୍ରପ୍ରଦେଶ ହରିଆଣା ଜାନ୍ମୁ ଓ କାଶ୍ୱୀର ତେଲଙ୍ଗନା ଏବଂ ଓଡ଼ିଶା ରହିଛି

ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି କଥାବାର୍ତ୍ତାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଗତ ମାର୍ଚ୍ଚ ମାସରେ ଦେଶରେ କୋଭିଡ୍ କଟକଣା ଲାଗୁହେବାଠାରୁ ଶ୍ରୀ ମୋଦୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ହେଉଛି ଷଷ୍ଠ କଥାବାର୍ତ୍ତା ଦେଶରେ ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ କଟକଣା ବଳବତ୍ତର ରହିଛି ଏହି ପର୍ଯ୍ୟାୟରେ ପୂର୍ବ ପର୍ଯ୍ୟାୟର କଟକଣାଗୁଡ଼ିକ ତୁଳନାରେ ଅନେକ କୋହଳତା ଗ୍ରହଣ କରାଯାଇଛି ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ଧିତ କରିବା ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ ସୂଚାରୁରୂପେ ଚାଲିବା ଓ ସର୍ବସାଧାରଣଙ୍କୁ ସୁବିଧା ପହଞ୍ଚାଇବା ପାଇଁ ଏହି ପର୍ଯ୍ୟାୟରେ ଅନେକ କୋହଳ ପଦକ୍ଷେପ ଗ୍ରହଣ କରାଯାଇଛି

ସର୍ବସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବା ବାବଦରେ ଯେପରି ଅଧିକ ଅର୍ଥ ନିଆ ନଯାଏ ତାହା ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କହିଛି ତାମିଲନାଡୁ ଓଡ଼ିଶା ମହାରାଷ୍ଟ୍ର ଗୁଜରାତ ଉତ୍ତରପ୍ରଦେଶ ରାଜସ୍ଥାନ ତେଲଙ୍ଗନା କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଏହି ରାଜ୍ୟଗୁଡ଼ିକ ବେସରକାରୀ କ୍ଷେତ୍ରଗୁଡ଼ିକ ସହ ବୁଝାମଣାରେ ଉପନୀତ ହୋଇ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କ ପାଇଁ ଶସ୍ତାରେ ଚିକିତ୍ସା ସେବା ଉପଲବ୍ଧ କରାଉଛନ୍ତି

ପ୍ରତ୍ୟେକ ଜିଲ୍ଲାର ନମୁନାଗୁଡ଼ିକୁ ସେହି ପରୀକ୍ଷାଗାରଗୁଡ଼ିକୁ ପଠାଯିବ ଏହାଦ୍ଧାରା ଖୁବ୍ ଶୀଘ୍ର ପରୀକ୍ଷାର ଫଳାଫଳ ମିଳିପାରିବ

ନମୁନା ପରୀକ୍ଷାରେ ବୃଦ୍ଧି ଆଣିବା ଲାଗି କଣ୍ଟେନ୍ମେଣ୍ଟ ଜୋନ୍ ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡ଼ିକରେ ର୍ୟାପିଡ୍ ଆଷ୍ଟିଜେନ୍ ଟେଷ୍ଟ କିଟ୍ ବ୍ୟବହାର କରିବାକୁ ଆଇସିଏମ୍ଆର୍ ସ୍ତପାରିଶ କରିଛି

ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ରେ ବାଙ୍ଗଲାଦେଶରୁ ଏହା ଦ୍ୱିତୀୟ ବିମାନ ଥିଲା

ବାଙ୍ଗଲାଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଶିବା ଲାଗି ଢାକା ସ୍ଥିତ ଭାରତୀୟ ହାଇକମିଶନ୍ଙ୍କ ଦ୍ୱାରା ଭଡ଼ା ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି

ପରବର୍ତ୍ତୀ ଦୁଇଦିନ ଧରି ଆଉ ଦୁଇଟି ବିମାନ ଦିଲ୍ଲୀ କୋଲକାତା ଓ ଭୁବନେଶ୍ୱର ଆସିବ ମାଲେସ୍ଥିତ ଭାରତୀୟ ହାଇକମିଶନ ସହ ସମନ୍ୱୟରେ ଦେଶର ନାଗରିକମାନଙ୍କୁ ସେଠାରୁ ଅଣାଯାଉଛି

ଭାରତୀୟ ନୌଜାହାଜ ଆଇଏନ୍ଏସ୍ ଜଳାଶ୍ୱ ତିନିଥରରେ ଭାରତୀୟମାନଙ୍କୁ ସେଠାରୁ ଆଣିଥିବା ବେଳେ ଆଇଏନ୍ଏସ୍ ମଗର ଥରେ ଯାଇ କିଛି ଲୋକଙ୍କୁ ଆଶିଥିଲା

ଏହା ବ୍ୟତୀତ ମାଲେସ୍ଥିତ ଭାରତୀୟ ହାଇକମିଶନ ମଧ୍ୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଭଡ଼ାରେ ନିଆଯାଉଥିବା ବିମାନର ବ୍ୟବସ୍ଥା କରାଉଛି

ସୋଲଜର୍ସ୍ ମାଟିୟର୍ଡ୍ ସେନାବାହିନୀ କହିଛି ଲଦାଖର ଗଲୱାନ୍ ଉପତ୍ୟକାରେ ଗତ ରାତିରେ ଚୀନ୍ ସେନାବାହିନୀ ସହ ଏକ ସଂଘର୍ଷରେ ଏହାର ଜଣେ ଅଫିସର୍ ଓ ଦୁଇ ଜଣ ଯବାନ୍ ସହୀଦ୍ ହୋଇଛନ୍ତି ଏକ ଆନୁଷ୍ଠାନିକ ବିବୃତି ଜାରି କରି ସେନାବାହିନୀ କହିଛି ଗଲୱାନ୍ ଉପତ୍ୟକାରେ ସଂଘର୍ଷ ବନ୍ଦ କରିବା ପ୍ରକ୍ରିୟା ଚାଲିଥିବା ସମୟରେ ଉଭୟ ପକ୍ଷରୁ କ୍ଷୟକ୍ଷତି ଘଟିଛି ସେନାବାହିନୀ କହିଛି ଦୁଇ ଦେଶର ସେନାବାହିନୀ ଅଫିସରମାନେ ଉଭେଜନା ହ୍ରାସ ପାଇଁ ସେଠାରେ ବୈଠକ ଚଳାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ' ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚିଫ୍ ଅଫ୍ ଡିଫେନ୍ନ ଷ୍ଟାପ୍ ଜେନେରାଲ୍ ବିପିନ୍ ରାୱତ୍ ଓ ତିନି ବାହିନୀର ମୁଖ୍ୟଙ୍କ ସହ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି